ସାରା ବିଶ୍ୱରେ ଆଜି ବଡଦିନ ପର୍ବ ପାଳନ କରାଯାଉଛି

ପିଏମ୍ ବ୍ରିଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମରେ ବ୍ରହ୍ମପୁତ୍ର ନଦୀ ଉପରେ ଆଜି ବୋଗିବିଲ୍ଠାରେ ଦେଶର ଦୀର୍ଘତମ ରେଳ ତଥା ସଡ଼କ ପୋଲକୁ ଉଦ୍ଘାଟନ କରିବେ ଏହି ପୋଲ ଉପରେ ପ୍ରଥମ କରି ଚାଲିବାକୁ ଥିବା ଏକ ଯାତ୍ରୀବାହୀ ଟ୍ରେନ୍କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରୟ କରିବେ

ବ୍ରହ୍ମପୁତ୍ର ନଦୀର ଦକ୍ଷିଣ ଓ ଉତ୍ତର କୂଳରେ ଥିବା ଦୁଇଟି ରେଳ ନେଟ୍ୱର୍କକୁ ଏହି ପୋଲ ସଂଯୋଗ କରୁଥିବା ଆମ ସମ୍ଘାଦଦାତା ଜଣାଇଛନ୍ତି ଅଟଳ ସମାଧି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନ୍ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସଦୈବ୍ ଅଟଳକୁ ଆଜି କାତି ଉଦ୍ଦେଶ୍ୟରେ ଉସର୍ଗ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ତାଙ୍କ ସମାଧୀସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ବିଜେପିର ତୁଙ୍ଗ ନେତା ଲାଲକୃଷ୍ଣ ଆଡଭାନୀ ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ସ୍ୱର୍ଗତ ବାଜପେୟୀଙ୍କ ପରିବାର ସଦସ୍ୟମାନେ ସମାଧୂପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିବିଧତାରେ ଏକତା ଉପରେ ଗୁରୁତ୍ୱ ପୂର୍ବକ ଦେଶର ବିଭିନ୍ନ ପାନ୍ତରୁ ଆସିଥିବା ପଥରରେ ନୂଆଦିଲ୍ଲୀର ରାଜଘାଟ ନିକଟରେ ଏହି ସମାଧି ନିର୍ମାଣ କରାଯାଇଛି

ଭିପିବାଜପେୟୀ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ଯେ ଦେଶ ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ପାଇଁ ଜାତି ତାଙ୍କ ନିକଟରେ ଚିର କୃତଜ୍ଞ ବାଜପେୟୀ ହେଉଛନ୍ତି ଜଣେ ବିଜ୍ଞ ସାଂସଦ ଉତ୍ତମ ପ୍ରଶାସକ ଦୂରଦୃଷ୍ଟି ସଂପନ୍ନ ରାଜନୀତିଜ୍ଞ ଜ୍ଞାନୀ ସୁବକ୍ତା ପ୍ରିୟନେତା ଏବଂ ସର୍ବୋପରି ଜଣେ ଭଲ ମଣିଷ ଯିଏ କି ଭାରତୀୟ ସଂହତି ଓ ମୂଲ୍ୟବୋଧକୁ ଦୃଢ଼ ବିଶ୍ୱାସ କରୁଥିଲେ ରାଠୋର ବାଜପେୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାକ୍ଷପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ରାଠୋର କହିଛନ୍ତି ଯେ ସମସ୍ତଙ୍କର ପ୍ରେରଣାର ଉତ୍ସ ଭାରତରନ୍ ଅଟଳ ବିହାରୀ ବାଜପେୟୀ ଜନସାଧାରଣଙ୍କ ସହଯୋଗରେ ଭାରତକୁ ଏକ ସର୍ବୋତ୍ତମ ସର୍ବଶ୍ରେଷ୍ଠ ଦେଶରେ ପରିଶଦ କରିବାର ସ୍ୱପ୍ନ ଦେଖିଥିଲେ ଟ୍ୱିଟ୍ କରି ସେ କହିଛନ୍ତି ଯେ ଭାରତବାସୀ ତାଙ୍କର ସେହି ସ୍ୱପ୍ନର ଭାରତକୁ ସାକାର କରିବାର ଦୂଢ଼ ସଂକଳ୍ପ ନେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଜେଟଲୀ ଇଣ୍ଟରଭ୍ୟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି କୃଷି କ୍ଷେତ୍ରକୁ ବିକଶିତ କରିବା ସବୁବେଳେ ସରକାରଙ୍କ ପାଇଁ ଏକ ଆହ୍ପାନ ହୋଇଆସିଛି ଭାରତୀୟ ଅର୍ଥନୀତିର ସ୍ଥିତି ସମ୍ପର୍କୀତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଆକାଶବାଣୀକୁ କହିଛନ୍ତି କୃଷି କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ଦିଗରେ କୃଷକମାନଙ୍କ ଆୟ ବୃଦ୍ଧି କରିବା ସହିତ ଏହି କ୍ଷେତ୍ରରେ ପୁଞ୍ଜିନିବେଶ ତଥା ଜଳସେଚନ ଭଳି ପ୍ରକଳ୍ପ ଆଦିର ଭିଭିଭୂମି ବିକାଶ କରିବାର ଆବଶ୍ୟକତା ରହିଛି

ଶ୍ରୀ ନାଇଡୁ କହିଛନ୍ତି ଯେ ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ସମସ୍ତ ସରକାରୀ ଯୋଚ୍ଚନାର ଉପଲହ୍ଧତା ସ୍ୱରୂପ ପ୍ରଶାସନରେ ଗୁରୁତ୍ୱକୁ ଏହି ଦିବସ ସୂଚାଇ ଦେଉଛି ସେ କହିଛନ୍ତି ଯେ ଶାସନ ପ୍ରକ୍ରିୟାରେ ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତାର ଆବଶ୍ୟକତା ରହିଛି ଯାହାଦ୍ୱାରା ସମସ୍ତଙ୍କ ସହଯୋଗରେ ଶାସନ ବ୍ୟବସ୍ଥା ସମୃଦ୍ଧ ହୋଇପାରିବ ନାଗରିକଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ରରେ ସମସ୍ତ ନୀତି ଓ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଲାଗି ସଂକଳ୍ପବଦ୍ଧ ହେବା ଉଚିତ୍ ବୋଲି ଉପରାଷ୍ଟ୍ରପତି ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଯେ ସ୍ୱରାଜ୍ୟକୁ ସୁରାଜ୍ୟରେ ପରିଣତ କରିବା ଲାଗି ଶାସନ ବ୍ୟବସ୍ଥାର ଲକ୍ଷ୍ୟ ହେବା ଉଚିତ୍

ରାଜ୍ୟପାଳ ଆନନ୍ଦିବେନ ପଟେଲ ନୂଆ ମନ୍ତ୍ରୀମାନଙ୍କୁ ରାଜଭବନରେ ଶପଥପାଠ କରାଇବେ ମନ୍ତ୍ରୀପରିଷଦ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ କମଳନାଥ ଗତ କେଇଦିନ ହେଲା ଦିଲ୍କୀରେ ରହିଛନ୍ତି ଏବଂ ବର୍ତ୍ତମାନ ସେ ପାର୍ଟି ହାଇକମାଣ୍ଡଙ୍କ ଠାରୁ ସବୁଜ ସଙ୍କେତ ପାଇଛନ୍ତି ପାର୍ଟି ମଧ୍ୟରେ ବିଭାଜନ ଯୋଗୁଁ ମନ୍ତ୍ରୀପରିଷଦ ଗଠନରେ ବିଳମ୍ଭ ହୋଇଥିଲା ମଧ୍ୟପ୍ରଦେଶରେ କଟ୍ରେସ ପାର୍ଟି ମଧ୍ୟରେ କ୍ୟୋର୍ତିଆଦିତ୍ୟ ସିନ୍ଧିଆ ଦିଗ୍ବିକୟ ସିଂହ ଅଜୟ ସିଂହ ଅରୁଣ ଯାଦବ ଓ ସୁରେଶ ପାଚୋରୀଙ୍କ ନେତୃତ୍ୱରେ ଭିନ୍ନ ଭିନ୍ନ ସମର୍ଥକ ଗୋଷୀ ରହିଛନ୍ତି

ରାଜ୍ୟପାଳ ରାୟପୁର ପୁଲିସ ପରେଡ୍ ଗ୍ରାଉଣ୍ଡରେ ନୂଆ ମନ୍ତିମାନଙ୍କୁ ଶପଥପାଠ କରାଇଛନ୍ତି

କଂଗ୍ରେସ ବିଧାୟକ ଟିଏସ୍ ସିଂହଦେଓ ଓ ତମରଧ୍ୱଜ ସାହୁ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଖ୍ରୀଷ୍ଟମାସ୍ ଧାର୍ମିକ ଉତ୍ସାହ ଏବଂ ଉଦ୍ଦିପନା ମଧ୍ୟରେ ଆଜି ବଡ଼ଦିନ ପର୍ବ ପାଳିତ ହେଉଛି

ଏହି ଅବସରରେ ଲୋକମାନେ ଖ୍ରୀଷ୍ଟମାସ ଟ୍ରି କାଗଜ ଦ୍ୱାରା ପ୍ରସ୍ତୁତ ଆଲୋକ ଖଚିତ ତାରା ଏବଂ ପୁଷ୍ପଗୁଚ୍ଛରେ ନିକ୍ଷନିକ ଘରକୁ ସଜ୍ଜାଇଥିବା ବେଳେ ଉପହାର ଆଦାନପ୍ରଦାନ କରିଥାଆନ୍ତି ପ୍ରଭୁ ଯୀଶୁଙ୍କ ଆଗମନକୁ ସ୍ୱାଗତ କରି ଚର୍ଚ୍ଚଗୁଡ଼ିକରେ ମଧ୍ୟରାତ୍ରୀ ପ୍ରାର୍ଥନା ସଭାରେ ଲୋକମାନେ କାରୋଲ୍ ଗାନ କରିବା ସହିତ ସ୍ୱତନ୍ତ୍ର ପ୍ରାର୍ଥନା କରିଛନ୍ତି ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲହେମ୍ରେ ବହୁସଂଖ୍ୟକ ତୀର୍ଥଯାତ୍ରୀ ଏକତ୍ରିତ ହୋଇଛନ୍ତି ଖ୍ରୀଷ୍ଟମାସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପଣ୍ଢିମ ଜାଭା ଓ ଦକ୍ଷିଣ ସୁମାତ୍ରା ଉପକୃଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ବହୁସଂଖ୍ୟକ ଘର ସୁନାମି ସ୍ରୋତରେ ଭାସିଯାଇଥିବାରୁ ହଜାର ହଜାର ସଂଖ୍ୟକ ଲୋକ ବାସହରା ହୋଇପଡିଛନ୍ତି

ସୈନ୍ୟବାହିନୀ ସରକାରୀ ଅଧିକାରୀ ଓ ସ୍ୱେଚ୍ଛାସେବୀମାନେ ଭଙ୍ଗାର୍ରଜା ଘରଗ୍ରଡ଼ିକ ତଳୁ ଖୋକାଖୋଜି ଜାରି ରଖିଛନ୍ତି ଗଭ୍ଟ ୟୁପିଏସ୍ସି ସରକାର ଏକ ସ୍ୱଷ୍ଟୀକରଣରେ କହିଛନ୍ତି ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାଲାଗି ବୟସ ଯୋଗ୍ୟତା ପରିବର୍ତ୍ତନ କରାଯିବ ନାହିଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ଡକ୍କର କିତେନ୍ଦ୍ର ସିଂହ କହିଛନ୍ତି ଏଭଳି କୌଣସି ପ୍ରସ୍ତାବକୁ କେନ୍ଦ୍ର ସରକାର ବିବେଚନା କରୁନାହାନ୍ତି ଏଣୁ ଏ ସଂକ୍ରାନ୍ତୀୟ ସବୁ କ୍ରଚ୍ଚନାଜ୍ମଚ୍ଚନାର ପରିସମାପ୍ତି ହେବା ଆବଶ୍ୟକ

ଦିଲ୍ଲୀ ଏୟାରପୋର୍ଟ ଦିଲ୍ଲୀ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ କମ୍ ଦୃଶ୍ୟମାନ କାରଣରୁ ବିମାନସେବା ବାଧାପ୍ରାପ୍ତ ହୋଇଛି ବନ୍ଦରରୁ ବିମାନ ଦୁଇଘଣ୍ଟା ବିଳୟରେ ଯାତ୍ରା କରିଛି ତିନୋଟି ଆନ୍ତର୍ଜାତୀୟ ଓ ଗୋଟିଏ ଘରୋଇ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି

ବ୍ୟାଡ୍ମିଣ୍ଟନ ପ୍ରିମିୟର ଲିଗ୍ ବ୍ୟାଡମିଷ୍ଟନ ପ୍ରତିଯୋଗିତାରେ ହାଇଦ୍ରାବାଦ ହଣ୍ଟର୍ସ ଆଜି ହାଇଦ୍ରାବାଦଠାରେ ଚେନ୍ନାଇ ସ୍କାସର୍ସକୁ ଭେଟିବ